ଆସନ୍ତାକାଲି ଯାଏ ଗୃହ ମ୍ପଲତବୀ

ସଭ୍ୟ ମୋହନ ମାଝୀ ମୁକେଶ ମହାଲିଙ୍ଗ ମଦନମୋହନ ଦଉ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନାଉରୀ ନାୟକ ବିଷ୍ଷୁ ସେଠୀ ଶଙ୍ଙର ଓରାମ ସନାତନ ବିଜୁଳି ପ୍ରମୁଖ ସରକାରୀ ବିରୋଧୀ ସ୍କୋଗାନମାନ ଦେବା ସହିତ ପ୍ନାକାର୍ଡ ପ୍ରଦର୍ଶନ କରିଥିଲେ

ବି ବିଧାୟକ ପ୍ରତାପ ଦେବ କହିଥିଲେ ପ୍ରସଙ୍ଗକୁ ନ ଆସି ବିଜେପିର ବିଧାୟକମାନେ ରାଜନୀତି କରୁଛନ୍ତି

ବି ସଭ୍ୟମାନେ ହୋ ହାଲ୍ଲା କରିବା ସହିତ ମିଳିତ ତାଳିମାଡ଼ କରିଥିଲେ

ଶିକ୍ଷାନୁଷ୍ଠାନର ପ୍ରଗତି ପାଇଁ ସେମାନଙ୍ଙୁ ସବୁବେଳେ ତପିର ରହିବା ଉଚିତ୍ ବୋଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି

ସମସ୍ତଙ୍କ ସହଯୋଗ ଦ୍ୱାରା ହି ଏହା ସମ୍ତବ ହୁଏ

ରାଜ୍ୟରେ ଅନେକ ମାମଲାର ଶୁଣାଣି ହେବାକୁ ବର୍ଷ ବର୍ଷ ଲାଗିଯାଉଛି କୋର୍ଟ ଅଭାବ ସାଙ୍ଗକୁ ଆଇନଜୀବୀମାନଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି

ଗତ ଦୁଇ ଦିନ ଧରି ବାଲିଯାତ୍ରାରେ ଦର୍ଶକମାନଙ୍କ ବେଶ୍ ଭିଡ଼ ଲାଗିରହିଛି ପାଗ ଅନୁକ୍କଳ ଥିବାରୁ ଆଜି ମଧ୍ଧାହୁରୁ ବାଲିଯାତ୍ରା ପଡ଼ିଆକୁ ଲୋକଙ୍ଙ ସୁଅ ଛୁଟିଛନ୍ତି